କୃଷି ରଣ ଛାଡ କରିଥିଲେ ସମସ୍ତ କୃଷକଙ୍ଙୁ ଲାଭ ମିଳି ନ ଥାଆନ୍ତା ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଆୟୋଜିତ ସଭାରେ ମୁଖ୍ୟମନ୍ତୀ ଜନଜାତି ଲୋକମାନଙ୍କର ଶିକ୍ଷା ଉପରେ ଗୁରୁତ୍ୱପ୍ରଦାନ କରି କହିଛନ୍ତି ଶିକ୍ଷା ହେଉଛି ସେମାନଙ୍କ ଉନ୍ନତିର ସବୁଠାରୁ ପ୍ରକୃଷ୍ ମାର୍ଗ

ଏହି ଉପଲକ୍ଷେ ଆଜି ବିଜେପି ରାକ୍ୟ ସଭାପତି ଖୋର୍ବ୍ ଆସି ସେଠାରେ ଭୂମିପୂଜା କରିଛନ୍ତି

ଏଭଳି ଭାବେ ନିୟମ କରାଯାଇଛି ଯେପରି ଭାବେ ଦେଶର ବଛା ବଛା ଶକ୍ତି ବିତରକ କମ୍ପାନୀଗୁଡ଼ିକ ସେହି ଟେଶ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେନି

ଶିକ୍ଷାବିଭାଗର ବିଭିନ୍ କାର୍ଯ୍ୟକ୍ରମ ସମୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ ଉପରେ ଶିକ୍ଷାଧିକାରୀମାନେ ଜୋର ଦେଇଛନ୍ତି ଜିଲ୍ଲାପାଳ କହିଛନ୍ତି ଶିକ୍ଷାଦାନ ବ୍ୟବସ୍ଥାକୁ ସୁଗମ ଏବଂ ସରଳ କରିବା ପାଇଁ ଶିକ୍ଷାଧିକାରୀମାନେ ନିୟମିତ ତଦାରଖ କରିବା ଆବଶ୍ୟକ

ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନାହିଁ

ଫୁଲବାଣୀ ଦାରିଙ୍ଗିବାଡ଼ି ସମେତ ସୁନ୍ଦରଗଡ଼ରେ ପ୍ରବଳ ଥଣ୍ତା ଅନୁଭୂତ ହୋଇଛି